ପିଏମ୍ କଏନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ଜଣେ ପ୍ରତିଷ୍ଠାତା ସଦସ୍ୟ ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ଆଜି ଏକ ସ୍ମାରକୀ ଶହେଟଙ୍କିଆ ମୁଦ୍ରା ଉନ୍କୋଚନ କରିଛନ୍ତି ବିଜୟାରାଜେ ସିନ୍ଧିଆ ଗୋଆଲିଅରର ରାଜମାତା ଭାବେ ପରିଚିତ ଥିଲେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଶ କରି ପ୍ରଧାନମନ୍ତ୍ରୀକହିଛନ୍ତି ରାଜମାତା ସିନ୍ଧିଆଙ୍କର ଜୀବନ ଓ କର୍ମ ସର୍ବଦା ଦେଶର ଗରିବଲୋକଙ୍କ କଲ୍ୟାଣାର୍ଥେ ଉତ୍ସର୍ଗୀକୃତ ଥିଲା ତାଙ୍କ ଜୀବନର ଅଧିକାଂଶ ସମୟ ସେ ଲୋକମାନଙ୍କର ସେବାରେ କଟାଇଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି ରାଜମାତା ସିନ୍ଧିଆ ବିଗତ ଶତାବ୍ଦୀରେ ଦେଶର ରାଜନୀତିକୁ ଦିଗ୍ଦର୍ଶନ ଦେଇଆସିଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଭବିଷ୍ୟତ ଓ ଭବିଷ୍ୟତ ପିଢ଼ିର ମଙ୍ଗଳ ପାଇଁ ରାଜମାତା ତାଙ୍କ ଜୀବନକୁ ଉର୍ସୀଗୃତ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି ଦେଶରେ ଘଟିଥିବା ବିକାଶ ଓ ଉନ୍ନତିର ଉଲ୍ଲ୍ରେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରାଜମାତା ସିନ୍ଧିଆ ଜୀବିତ ଥିଲେ ଏ ସବୁ ଦେଖି ବହୁତ ଖୁସି ହୋଇଥାନ୍ତେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଅଂଶ ଗ୍ରହଣ କରିଥିଲେ

ସେହି ପୋଲଗୁଡ଼ିକ ଲଦାଖର ପଶ୍ଚିମକୁ ଅବସ୍ଥିତ ନିୟନ୍ତ୍ରଣ ରେଖା ଓ ପୂର୍ବକୁ ଅବସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ନିର୍ମାଣ କରାଯାଇଛି ସେଗୁଡ଼ିକୁ ଉଦ୍ଘାଟନ କରାଯିବା ଦ୍ୱାରା ସେହି ରାଜ୍ୟଗୁଡ଼ିକରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବ ବିଶେଷକରି ସେହିସବୁ ରାଜ୍ୟଗୁଡ଼ିକର ଦୁର୍ଗମ ଅଞ୍ଚଳକୁ ଗମନାଗମନ ବ୍ୟବସ୍ଥା ସୁଗମ ହେବ ଏଥିପାଇଁ ସୀମା ସଡ଼କ ସଂଗଠନର କର୍ମଚାରୀମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରି ମନ୍ତ୍ରୀ କହିଛନ୍ତି ସେହି ପୋଲଗୁଡ଼ିକ ଉଭୟ ସାମରିକ ଓ ପ୍ରଶାସନିକ ପରିବହନ କ୍ଷେତ୍ରରେ ବହୁମାତ୍ରାରେ ସହାୟକ ହେବ ପାକିସ୍ତାନ ଓ ଚୀନ୍ ସହ ସୀମା ଅଞ୍ଚଳର ପରିସ୍ଥିତି ବିଷୟ ଉଲ୍ଲେଖ କରି ଶ୍ରୀ ସିଂହ କହିଛନ୍ତି ଆମର ଉତ୍ତର ଓ ପୂର୍ବ ସୀମାନ୍ତରେ ଯେଉଁଭଳି ପରିସ୍ଥିତି ସୃଷ୍ଟି କରାଯାଇଛି ଦେଶବାସୀ ସେ ବିଷୟରେ ଅବଗତ ଅଛନ୍ତି ପ୍ରଥମେ ପାକିସ୍ତାନ ଓ ପରେ ଚୀନ୍ ଜାଣିଶୁଣି ସୀମା ଅଞ୍ଚଳରେ ବିବାଦ ସୃଷ୍ଟି କରୁଛନ୍ତି

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଅଧୀନରେ ଭାରତ ଏହି ସଂକଟ ଗୁଡ଼ିକର ଦୃଢ଼ ମୁକାବିଲା କରିବା ସଙ୍ଗେ ସଙ୍ଗେ ସେହିସବୁ ଅଞ୍ଚଳରେ ଐତିହାସିକ ପରିବର୍ତ୍ତନ ମାନ ଆଣୁଛି

ସେ କହିଛନ୍ତି ସୀମା ମୌଳିକ ଢାଞ୍ଚାର ବିକାଶ ଦ୍ୱାରା ସଶସ୍ତ ବାହିନୀ ଯବାନମାନଙ୍କୁ ସବୁଠୁ ବେଶି ସହାୟତା ମିଳିବ

ରାଜଧାନୀ ଦିଲ୍ଲୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଅର୍ଥନୀତିରେ ଚାହିଦା ବୃଦ୍ଧି ପାଇବା ଲାଗି ନିଆଯାଇଥିବା ପଦକ୍ଷେପଗୁଡ଼ିକର ସେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ଶ୍ରୀମତୀ ସୀତାରମଣ କହିଛନ୍ତି ନୂଆ ପ୍ରସ୍ତାବ ଗୁଡ଼ିକ ଏଲ୍ଟିସି ଭାଉଚର ଓ ପୂଜା ଆଡ୍ଭାନ୍ନ ଯୋଜନା ମାଧ୍ୟମରେ କର୍ମଚାରୀମାନଙ୍କ ହାତକୁ ଅର୍ଥ ଦେଇ ବଜାରରେ ଚାହିଦା ବୃଦ୍ଧି କରିବାକୁ ଉଦ୍ଦିଷ୍ଟ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ନିୟମର ଠିକ୍ ରୂପେ ପାଳନ ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର କମିବାରେ ଲାଗିଛି

ସେହି ରାକ୍ୟଗ୍ରଡ଼ିକ ମଧ୍ୟରେ ମହାରାଷ୍ଟ୍ର କର୍ଣ୍ଣାଟକ କେରଳ ଆନ୍ଧ୍ୟପ୍ରଦେଶ ଓ ତାମିଲନାଡ଼ ରହିଛି ମନ୍ତ୍ରଶାଳୟ କହିଛି କେନ୍ଦ ସରକାର ରାଜ୍ୟଗ୍ରଡ଼ିକୁ ପାର୍ଶି ଚିକିତ୍ସା ସରଞ୍ଜାମ କେନ୍ଦ୍ରୀୟ ଟିମ୍ ଓ ଷ୍ଟାଶ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସିଜିଓର ଯୋଗାଇ ସେମାନଙ୍କର ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିଛନ୍ତି

ଶୀ ନାଇଡ଼ଙ୍କର ସ୍କାସ୍ଥ୍ୟାବସ୍ଥା ଭଲ ରହିଛି ଓ ଡାକ୍ତରମାନଙ୍କ ପରାମର୍ଶ କମେ ସେ ଖୁବ୍ ଶୀଘ୍ୟ ସ୍ୱାଭାବିକ ଭାବେ କାର୍ଯ୍ୟ ଆରନ୍ୟ କରିବେ ତାଙ୍କର ସ୍ୱସ୍ଥ ଜୀବନ ପାଇଁ ଯେଉଁମାନେ ପ୍ରାର୍ଥନା କରିଥିଲେ ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି

ବୈଦେଶିକ ମନ୍ତ୍ରଣାଳୟରୁ ଜାରି ଏକ ବିବୃତ୍ତି କୁହାଯାଇଛି ଟ୍ୟୁନିସିଆରେ ଭାରତର ରାଷ୍ଟ୍ରଦୃତ ପୁନୀତ୍ ରାୟ କୁନ୍ଦଲ ସେମାନଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି

ଗତକାଲି ସେମାନଙ୍କୁ ଖଲାସ କରାଯାଇଥିଲା ଓ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାର ଜଣାପଡ଼ିଛି ସେହି ଭାରତୀୟମାନେ ବ୍ରେଗା ସ୍ଥିତ କମ୍ପାନୀର ପରିସର ମଧ୍ୟରେ ଅଛନ୍ତି ବୈଦେଶିକ ମନ୍ତ୍ରଣାଳୟ କହିଛି ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ କାଗଜପତ୍ର କାମ ଆରମ୍ଭ କରାଯାଇଛି ସେମାନଙ୍କୁ ଖଲାସ କରାଯାଇଥିବାରୁ ବୈଦେଶିକ ମନ୍ତ୍ରଣାଳୟ ଲିବିଆ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଆଦିବାସୀ ନେତାମାନଙ୍କୁ ଧନ୍ୟବାଦ ଜଣାଇଛି ମନ୍ତ୍ରଣାଳୟ କହିଛି ଟ୍ୟୁନିସିଆରେ ଭାରତର ରାଷ୍ଟ୍ରଦୃତ ଓ ସ୍ଥାନୀୟ ଦୂତାବାସ କର୍ମଚାରୀମାନେ ସେହି କମ୍ପାନୀ ଓ ଭାରତୀୟମାନଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରି ଆସୁଥିଲେ

ଗମେଣ୍ଟ ଭ୍ୟାକ୍ସିନ ଦେଶର ବିଶାଳ ଜନସଂଖ୍ୟା ଦୂଷ୍ଟିରୁ ଏକାଧିକ ଶ୍ରେଣୀର କୋଭିଡ ନାଇଷ୍ଟିନ ପ୍ରତିଷେଧକ ବ୍ୟବହାର କରାଯିବା ବିଷୟରେ ସରକାର ବିଚାର କରୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ର ହର୍ଷବର୍ଦ୍ଧନ କହିଛନ୍ତି ଦେଶର ଜନସଂଖ୍ୟାକୁ ବିଚାରକୁ ନେଲେ କୌଣସି ଗୋଟିଏ ପ୍ରକାରର ପ୍ରତିଷେଧକ କିମ୍ବା କୌଣସି ଗୋଟିଏ ପ୍ରକାରର ପ୍ରତିଷେଧକ ଉତ୍ପାଦନ କରୁଥିବା କମ୍ପାନି ସମଗ୍ର ଦେଶକୁ ପ୍ରତିଷେଧକ ଟିକା ଯୋଗାଇବାକୁ ସମର୍ଥ ହେବନାହିଁ